ମାଲେସୀୟ ଜାହାଜର ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ରାଜ୍ୟର ବିଭିନ୍ନ ଅଞ୍ଞଳରେ ଡେଙ୍ଗୁର ପ୍ରାଦୁର୍ଭାବ

ଆଜିଠାରୁ ସିଙ୍ଙାପୁରରୁ ଆସିଥିବା ଏମ୍ଭି ଚିତା ଜାହାଜ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି

ତେବେ ଏନେଇ ଇଞିନିୟର୍ମାନେ ଭିନ୍ନ ଭିନ୍ନ କୌଶଳ ଅବଲମ୍ନ କରୁଛନ୍ତି ବୋଲି ଜଣାଯାଇଛି

କଟକ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି

ସମାଜର ସବୁବର୍ଗର ଲୋକଙ୍କ ଦ୍ୱାରା ଦୂର୍ଦର୍ଶନର କାର୍ଯ୍ୟକ୍ରମ ବହୁଳ ଭାବେ ଆଦୃତ ହୋଇପାରିଛି

ଉଭୟଙ୍କୁ ମାଥିଲି ଗୋଷୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସ୍

ଅନ୍ୟ ଗୁରୁତ୍ୱର ଯବାନଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି

ଗତକାଲି ଅପରାହ୍ବରେ ଏହି ଅଘଟଶ ଘଟିଥିବା ଜଣାପଡ଼ିଛି ଡଙ୍ଙାଟି ନାକାମାଗୁଡୁରୁ ତୋଟାଗୁଡ଼ା ଯାଉଥିଲା ବାଟରେ ଆମ୍ମିଳିବେଢ଼ା ନିକଟରେ ଡଙ୍ଗାଟି ଓଲଟି ପଡ଼ିଥିଲା

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍କାନୀୟ ଲୋକେ ପହଞ୍ ଉଦ୍ଧାର କାର୍ଯ୍ୟ ଜାରି ରଖୁଛନ୍ତି

ସେହିପରି ଆସନ୍ତାକାଲି ଓ ମଙ୍ଗଳବାର ମଧ୍ଧରେ ବଜ୍ରପାତ ଆଶଙ୍କା ନେଇ କଳାହାଣ୍ଡି ନୂଆପଡ଼ା ବଲାଙ୍ଗିର ବରଗଡ଼ ଝାରସୁଗୁଡ଼ା ସମ୍ୟଲପୁର ଦେବଗଡ଼ ସୋନପୁର ବୌଦ ନୟାଗଡ଼ ଓ ଖୋର୍ବ୍ଧା ଆଦି ଜିଲ୍ଲାକୁ ପାଶିପାଗ ବିଭାଗ ପକ୍ଷର୍ ୟୋଲୋ ୱାର୍ଣିଂ ଜାରି କରାଯାଇଛି